ପଣ୍କିମବଙଙ୍ଙ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି

ମାଟ୍ରିକ୍ ଖାତା ମ୍ଲ୍ଯାୟନ ବେଳେ ସାମାଜିକ ଦ୍ରତା ଅବଲମ୍ନ କରାଯିବ

ନିଷ୍ବତ୍ତି ଅନୁଯାୟୀ ଚାହାଣି ମଣ୍ଡପ ନିକଟରେ ବନଯାଗ ପଦ୍ଧତିରେ ହୋମ ଯଜ୍ଞ ଆଦି କରାଯିବା ସହିତ ନୀତି ଅନୁଷ୍ଠିତ ହେବ ଏଥସହିତ ଆଙ୍କାମାଳ ବିଜେ କରି ସ୍ନାନମଣ୍ଡପ ନିକଟରେ ତିନିଗୋଟି କାଠ ରଖାଯାଇ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୁଳ କରାଯିବ